ଇଣ୍ଡିଆ ଚାଇନା ପୂର୍ବ ଲଦାଖରେ ଉତ୍ତେଜନା ହ୍ରାସ କରିବା ନିମନ୍ତେ ଆଉ ଏକ ପ୍ରୟାସ ସ୍ୱରୂପ ଭାରତ ଓ ଚୀନ ସେନା ଆଜି ପୁଣିଥରେ ଲେପୁନାଣ୍ଟ ଜେନେରାଲସ୍ତରୀୟ କଥାବାର୍ତ୍ତା କରିବେ ଏହି ସମ୍ବେଦନଶୀଳ ଇଲାକାରେ ସୈନ୍ୟ ଅପସାରଣ ନିମନ୍ତେ ମଧ୍ୟ ଏହି ବୈଠକରେ ରୂପରେଖ ପ୍ରସ୍ତୁତ କରାଯିବ ବାସ୍ତବ ନିୟନ୍ତ୍ରଣରେଖାର ଭାରତ ପଟେ ଥିବା ଚୁଷୁଲ୍ ସେକ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଏହିସ୍ତରର ତୃତୀୟ ବୈଠକ ହେବ

ଫର୍ଟିନ୍ କର୍ପସ୍ କମାଣ୍ଡର ଲେପୂନାଣ୍ଟ ଜେନେରାଲ୍ ହରିନ୍ଦର ସିଂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ତିବ୍ଦତ ମିଲିଟାରୀ ଡିଷ୍ଟ୍ରିକ୍ର କମାଣ୍ଡର ଚୀନ୍ ପଟରୁ ନେତୃତ୍ୱ ନେବାର ଜଣାପଡ଼ିଛି ପ୍ରଥମ ଦୁଇଟି ବୈଠକ ବାସ୍ତବ ନିୟନ୍ତ୍ରଣରେଖାର ଚୀନ୍ ପଟେ ଥିବା ମଲ୍ଡୋଠାରେ ଅନୁଷ୍ଠିତ ହୋଇଥିଲା

ଇଲେକ୍ଟ୍ରୋନ୍ସିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଏହିସବୁ ଆପ୍ ଦେଶର ସାର୍ବଭୌମତ୍ୱ ଅଖଶ୍ଚତା ପ୍ରତିରକ୍ଷା ନିରାପତ୍ତା ଓ ସାର୍ବଜନିକ ବ୍ୟବସ୍ଥା ଆଦିର ଅନିଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଥିବାର ସ୍ତଚନା ମିଳିବା ପରେ ସରକାର ଏହି ନିଷ୍ପଭି ନେଇଛନ୍ତି

ଗତ କିଛିବର୍ଷ ଧରି ଡିଜିଟାଲ ଦୁନିଆର ପ୍ରାଥମିକ ବଜାରରେ ବୈଷୟିକ ଅଗ୍ରଗତି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଅଭିନବତା ସୃଷ୍ଟିକାରୀ ଭାବେ ଉଭା ହେଉଛି

ସଂପ୍ରତି ଦେଶର ସାର୍ବଭୌମତ୍ୱ ଓ ନିରାପତ୍ତା ଉପରେ ମଧ୍ୟ ଉଦ୍ବେଗ ବୃଦ୍ଧି ଘଟିଛି ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମଞ୍ଚରେ ଉପଲବ୍ଧ ଥିବା କେତେକ ମୋବାଇଲ୍ ଆପ୍ ବ୍ୟବହାରକାରୀମାନଙ୍କ ତଥ୍ୟ ଅବୈଧଭାବେ ଚୋରି କରି ଭାରତ ବାହାରେ ଥିବା ସର୍ଭରଗୁଡ଼ିକରେ ଗଚ୍ଛିତ କରି ରଖୁଥିବାର ସୂଚନା ଆଧାରରେ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ନିକଟରେ ବିଭିନ୍ନ ସୂତ୍ରରୁ ଅଭିଯୋଗମାନ ହସ୍ତଗତ ହେବାରେ ଲାଗିଥିଲା ଏଭଳି କାର୍ଯ୍ୟ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହା ଉପରେ ଜରୁରୀ ପଦକ୍ଷେପର ଆବଶ୍ୟକତା ଥିଲା ବୋଲି ସରକାର କହିଛନ୍ତି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଏହିସବୁ ଆପ୍କୁ ନିଷିଦ୍ଧ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏହାଛଡ଼ା ଦେଶର ବହ୍ତ ନାଗରିକ ବ୍ୟକ୍ତିଗତ ଗୋପନୀୟତା ସଂପର୍କିତ ତଥ୍ୟ ଚୋରି ଆଶଙ୍କା କରି ସରକାରଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କରିଛନ୍ତି ଏହାଛଡ଼ା ଭାରତର ସାର୍ବଭୌମତ୍ସ ଓ ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତାର କ୍ଷତି ପହଞ୍ଚାଉଥିବା ଆପ୍ଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ପ୍ରବଳ ଦାବି ହୋଇ ଆସ୍ତୁଥିଲା ଏହିସବୁ କାରଣର୍ ସରକାର ମୋବାଇଲ୍ ଏବଂ ଅନ୍ୟାନ୍ୟ ଇଷ୍ଟରନେଟ୍କ୍ଷମ ଉପକରଣରୁ ଏହିସବୁ ଆପ୍ଗୁଡ଼ିକୁ ହଟାଇଦେବା ପାଇଁ ନିଷ୍କଭି ନେଇଛନ୍ତି ଗଗନଯାନ କୋଭିଡ୍ ମହାମାରୀ ଯୋଗୁଁ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନ ପ୍ରଭାବିତ ହେବନାହିଁ ଏବଂ ସଠିକ୍ ମାର୍ଗରେ ଏହାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି ବୋଲି କେନ୍ଦ୍ର ଆଣବିକ ଶକ୍ତି ଓ ଅନ୍ତରୀକ୍ଷ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି

କରାଚି ଟେରର କରାଚୀ ସନ୍ତ୍ରାସବାଦୀ ଆକ୍ରମଣ ସଫପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଭାରତ ଖଶ୍ଚନ କରିବା ସହ ଏହାକୁ ଭିଭିହୀନ ବୋଲି କହିଛି ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏହି ମିଥ୍ୟା ଅଭିଯୋଗ ସଂପର୍କରେ ଗଣମାଧ୍ୟମ ପ୍ରଶ୍ମର ପ୍ରତିକ୍ରିୟାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ପାକିସ୍ତାନ ନିଜର ଘରୋଇ ସମସ୍ୟାଗୁଡ଼ିକ ପାଇଁ ଭାରତ ଉପରେ ଦୋଷାରୋପ କରିବ ଠିକ୍ ନୁହେଁ ସେ ଆହୁରି କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ପାକିସ୍ତାନ କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ଭାରତ ବିଶ୍ୱର ସମସ୍ତ ମଞ୍ଚରେ ଏହା ବିରୂଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ କେବେ ବି କୁଣ୍ଠାବୋଧ କରିନାହିଁ ଶ୍ରୀ ଶ୍ରୀବାସ୍ତବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ସନ୍ତାସବାଦୀକୁ ଶହୀଦ ଭାବେ ବର୍ଣ୍ଣନା କରିବା ସମେତ ଏହି ପ୍ରସଙ୍ଗ ଉପରେ ପାକିସ୍ତାନ ସେଠାକାର ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆତ୍ମନିରୀକ୍ଷଣ କରିବା ଉଚିତ

ଆଇସିଏମ୍ଆର୍ ପରୀକ୍ଷାଗାର ଗ୍ରଡ଼ିକର ସଂଖ୍ୟାବୃଦ୍ଧି କରିବା ଉଦ୍ୟମ ଅବ୍ୟାହତ ରଖିଛି ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଘାର ଗୁଡ଼ିକୁ କୋଭିଡ ନମୂନା ପରୀକ୍ଷା ପାଇଁ ଅନୁମତି ଦିଆଯାଉଛି

ଦେଶରେ ଏହା ମୃତ୍ତିକା ପରୀକ୍ଷଶକୁ ଅଧିକ ସୁବିଧା ଯୋଗାଇବା ସହ କୃଷକମାନଙ୍କୁ ଜମିରେ ଉପଯୁକ୍ତ ସାର ପ୍ରୟୋଗ ପାଇଁ ପ୍ରୋହାହିତ କରିବ

ଏହିଭ୍ରାମ୍ୟମାଣ ପରୀକ୍ଷାଗାରରେ ମୃତ୍ତିକା ନମୁନା ପରୀକ୍ଷଣ ପାଇଁ ଆଧୁନିକ ଉପକରଣ ଖଞ୍ଜା ଯାଇଛି ଯାହାଦ୍ୱାରା ମୃତ୍ତିକାର ପୋଷକ ତତ୍ତ୍ୱ ସଂପର୍କରେ ସବିଶେଷ ତଥ୍ୟ ମିଳିପାରିବ ଏହା ବ୍ୟତୀତ ଏହି ଭ୍ରାମ୍ୟମାଣ ପରୀକ୍ଷାଗାରରେ କୃଷକଙ୍କ କୃଷି ସମ୍ଭନ୍ଧରେ ବିଭିନ୍ନ ବିଷୟ ଜାଣିବା ପାଇଁ ଅଡିଓ ଭିଡ଼ିଓ ସିଷ୍ଟମ ମଧ୍ୟ ଲଗାଯାଇଛି ମୂଭିକା ପରୀକ୍ଷଣ ପରୀକ୍ଷାଗାର ବ୍ୟତୀତ କମ୍ପାନି ସାରା ଦେଶରେ ନିଜର ଛଅଟି ଅନ୍ୟ ମୃଭିକା ପରୀକ୍ଷାଗାର ମାଧ୍ୟମରେ କୃଷକମାନଙ୍କୁ ସାହାଯ୍ୟ କରିଆସ୍କୁଛି

ରାଜନାଥ ଏନ୍ଓସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ଜଳରାଶି ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ଗୁଡ଼ିକରେ ବିଦ୍ୟୁତ୍ ପ୍ରକଳ୍ପ ଓ ଗବେଷଣା ସର୍ବେକ୍ଷଣ କାର୍ଯ୍ୟ ଆର୍ଏସ୍ଇଇ ପାଇଁ ଅନୁମତିପତ୍ର ଏନ୍ଓସି ଦେବା ସକାଶେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଏହି ନୂଆ ପୋର୍ଟାଲ୍ ଆବେଦନକାରୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିବାରେ ସହାୟତା କରିବ ବିଦ୍ୟୁତ୍ ପ୍ରକଳ୍ପ ଓ ଆର୍ଏସ୍ଇଇଗୁଡ଼ିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଅନୁମତି ପାଇବା ଲାଗି ଏହି ପୋର୍ଟାଲ୍ ସାହାଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଏଭଳି ପ୍ରସ୍ତାବଗୁଡ଼ିକୁ ଶୀଘ୍ର ଅନୁମତି ଦେବା ପ୍ରକ୍ରିୟା ଫଳପ୍ରଦ ସହିତ କାର୍ଯ୍ୟକାରୀ ହେବ ଓ ସେମାନଙ୍କୁ ଶୀଘ୍ର ଅନୁମତି ମିଳିବା ସହ ଏହି କାର୍ଯ୍ୟ ସ୍ପଚ୍ଛତାର ସହ ସମ୍ପନ୍ନ ହେବ ଆକାଶମାର୍ଗରୁ ସର୍ବେକ୍ଷଣ ପାଇଁ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଭଳି ପୋର୍ଟାଲ୍ ସକାଶେ ଏନ୍ଓସି ଜାରି କରିସାରିଛି ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ନିକଟରେ ବିଦ୍ୟୁତ୍ ପ୍ରକଳ୍ପମାନ ସ୍ଥାପନ ପାଇଁ ଏହା ବହୁ ସରକାରୀ ଓ ବେସରକାରୀ ସଂଗଠନକୁ ନିରାପତ୍ତା ଅନୁମତି ଦେଇପାରୁଛି